ଏହା କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ ଭାରତୀୟ ନାଗରିକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଆକି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ କହିଛନ୍ତି

ମାସକୁ ମାସ ଜଳ ଯୋଗାଣ ଦେୟ ଆଦାୟ କରିବେ ଏବଂ ନିକ ଅଞ୍ଞଳରେ ନିୟମିତ ଭାବରେ ଜଳର ମାନ ପରୀକ୍ଷା କରିବା ସହିତ ଜନସାଧାରଣଙ୍କର ଅଭାବ ଅଭିଯୋଗକୁ ସରକାରଙ୍କ ନିକଟରେ ପହଞାଇବାକୁ ସହଯୋଗ କରିବେ

ଏହି ଅବସରରେ ମନ୍ତୀ କହିଛନ୍ତି ଶିକ୍ଷକମାନଙ୍କ ଯିବା ଆସିବାରେ ସମୟ ନଷ ହେଉଛି ସେମାନଙ୍କୁ ରହିବା ପାଇଁ ସରକାରୀ କ୍ୱାର୍ଟର ଯୋଗାଇ ଦିଆଯିବ ଫଳରେ ସେମାନେ ଉଚିତ୍ ସମୟରେ ବିଦ୍ୟାଳୟକୁ ଆସି ଶିକ୍ଷାଦାନ କରିପାରିବେ

ଏଥରେ ମହିଳା ଅଧିକାରୀମାନେ ରହିବେ ଏବଂ ସ୍କୁଲ୍ କଲେଜ୍ ସହିତ ଆଭ୍ୟନ୍ତରିଣ ଅଞ୍ଞଳରେ ପାଟ୍ରୋଲିଂ କରିବେ ପୁଲିସ୍ କଣ୍ଟ୍ରୋଲ୍ ରୁମ୍ରୁ ସିଧାସଳଖ ଭାବରେ ଏହାକୁ ନିୟନ୍ତଶ କରାଯିବ

ପାଟ୍ରୋଲିଂର ଟ୍ରାକିଂ ପାଇଁ କିଲ୍ଲା ପୁଲିସ୍ ମୁଖ୍ୟାଳୟରେ ଏକ ନିୟନ୍ତଣ କକ ଖୋଲାଯାଇଥିବା ଆରକ୍ଷୀ ଅଧୀକ୍ଷକ ଡକୁର ସିଂହ ସ୍ୱଚନା ଦେଇଛନ୍ତି

ଆଜି ଲୋକସେବା ଭବନରେ ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ବୈଠକରେ ଦୁର୍ଘଟଣାଜନିତ ମୃତ୍ୟୁହାର ଉପରେ ଆଲୋଚନା ହେବା ସହ ଏକ ରିପୋର୍ଟ ଦାଖଲ କରାଯାଇଥିଲା

ଏନେଇ ଆଜି ସାହିତ୍ୟ ଏକାଡେମୀ ପକ୍ଷରୁ ବିଧିବଦ୍ଧଭାବେ ଘୋଷଣାନାମା ପ୍ରକାଶ ପାଇଛି

ଏଥର ପ୍ରତି ଗ୍ୟାଲେରୀରେ ପୁଲିସ୍ ସହାୟତା କେନ୍ଦ୍ର ରହିବ ଓ ଦୁଇ ଜଶ ଅଫିସର ଏହାର ଦାୟିତ୍ୱରେ ରହିବେ ବୋଲି ସ୍ଟଚନା ମିଳିଛି

ଏହି ବୈଠକରେ ନୀତିକାନ୍ତି ଉପରେ ମଧ୍ଧ ଆଲୋଚନା ହୋଇଥିଲା

ଏହି ବୈଠକରେ ପୁରୀ ଜିଲ୍ଲାପାଳଙ୍କ ସମେତ ଛତିଶା ନିଯୋଗ ସଭାପତି ଓ ସମ୍ପାଦକ ଉପସ୍ତିତ ଥିଲେ

ଏହି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ସାଧାରଣ ଦର୍ଶନ ବନ୍ଦ୍ ରହିଥାଏ